ସିଡିଏସ୍ ରାଓ୍ୱତ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ୍ ରାଓ୍ୱତଙ୍କୁ ଦେଶର ପ୍ରଥମ ଚିପ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ଭାବେ ମନୋନୀତ କରାଯାଇଛି ସ୍ଥଳ ସେନା ବାୟୁସେନା ଏବଂ ନୌସେନା ମଧ୍ୟରେ ସମନ୍ଧୟ ରକ୍ଷା କରି ସରକାରଙ୍କୁ ଉପଦେଶ ଦେବା ଏବଂ ସମନ୍ଧିତ ଢଙ୍ଗରେ ଏହାର ପରିଚାଳନା ପାଇଁ ସିଡିଏସ୍ କାର୍ଯ୍ୟ କରିବେ ଜେନେରାଲ ରାଓ୍ପାତ ଆଜି ସ୍ଥଳ ସେନା ମୁଖ୍ୟ ପଦରୁ ଅବସର ଗ୍ରହଣ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଏକ ସଂଶୋଧନ ଆଣି ସ୍ଥଳ ସେନା ବାୟୁ ସେନା ଏବଂ ନୌସେନାକୁ ଜଣେ ସିଡିଏସ୍ଙ୍କ ଅଧୀନକୁ ଆଣିବା ପାଇଁ ସ୍ଥିର କରିଥିଲା

ନିକଟରେ କେନ୍ଦ୍ର କ୍ୟାବିନେଟ୍ ସେ ସିଡିଏସ୍ ପଦକୁ ଅନୁମୋଦନ ଦେବା ସହ ତାଙ୍କର ନିଯୁକ୍ତି ସମ୍ଭନ୍ଧିୟ ସର୍ତ୍ତାବଳୀ ଏବଂ କାର୍ଯ୍ୟଧାରା ସମ୍ପର୍କରେ ସମସ୍ତ ବ୍ୟବସ୍ଥାକୁ ଅନୁମୋଦନ କରିଥିଲା ଚିପ୍ ଅପ୍ ଡିଫେନ୍ନ ଷ୍ଟାଫ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସାମରିକ ବ୍ୟାପାର ମନ୍ତ୍ରଣାଳୟ ଡିଏମ୍ଏର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ ସେ ମଧ୍ୟ ପ୍ରତିରକ୍ଷା ବ୍ୟାପାର ମନ୍ତ୍ରଶାଳୟର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହିତ ମୁଖ୍ୟ ଷ୍ଟାଫ୍ କମିଟିର ସ୍ଥାୟୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ପ୍ରତିରକ୍ଷା ଉପଦେଷ୍ଟା ଭାବେ ସେ କାର୍ଯ୍ୟ କରିବା ସହ ଏହି ତିନୋଟି ବାହିନୀର ସେବା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇବେ ସିଡିଏସ୍ ମଧ୍ୟ ତିନି ବାହିନୀରେ ବିଭିନ୍ନ ସଂସ୍କାର ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବା ସହିତ ସେନାବାହିନୀରେ ଅଯଥା ଖର୍ଚ୍ଚ ହ୍ରାସ କରିବା ନେଇ କାର୍ଯ୍ୟ କରିବେ ପିଏମ୍ ସିଏଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ୍ ନିର୍ଯାତିତ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରିବ କିନ୍ତୁ କାହାର ନାଗରିକତାକୁ ଛଡ଼ାଇ ନେବ ନାହିଁ ନାଗରିକତା ସଂଶୋଧନ ଆଇନ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ହାସ୍ଟାଗ୍ ଇଣ୍ଡିଆ ସପୋର୍ଟ ସିଏଏକୁ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଦେଶବାସୀଙ୍କୁ ନିବେଦନ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ଆମ ଦେଶର ଭାତୂଭାବ ସଂସ୍କୃତି ଏବଂ ଐତିହାସିକ ଭିଭି଼ମି ଏହି ଭିଡ଼ିଓ ମାଧ୍ୟମରେ ପ୍ରତିଫଳିତ କରାଯାଇଛି ଏହାଦ୍ୱାରା ନ୍ୟସ୍ତସ୍ୱାର୍ଥ ଗୋଷୀଙ୍କ ଦ୍ୱାରା ସମାଜରେ ସୃଷ୍ଟି କରାଯାଉଥିବା ଭ୍ରମ ଓ ବିଭ୍ରାନ୍ତି ଦୂର କରିବାକୁ ପ୍ରୟାସ କରାଯାଇଛି

ଶ୍ରୀ ମୋଦୀ କହିଛନ୍ତି ଏ ନେଇ ବିତର୍କ ଆଲୋଚନା ଓ ମତାମତ ଦେବା ଗଶତନ୍ତର ଏକ ଅତ୍ୟାବଶ୍ୟକୀୟ ଅଂଶ କିନ୍ତୁ ସର୍ବସାଧାରଣ ସମ୍ପର୍ତ୍ତି ନଷ୍ଟ କରିବା ସହ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିବା କେବେ ମଧ୍ୟ ଭାରତୀୟ ନୀତି ବା ଆଦର୍ଶର ଅଂଶ ନୁହେଁ ସେହିଭଳି କିଛି ନ୍ୟସ୍ତସ୍ୱାର୍ଥ ଗୋଷୀଙ୍କ ଦ୍ୱାରା ସମାଜରେ ଏହି ଆଇନ୍ ବିଷୟରେ ସୃଷ୍ଟି କରାଯାଉଥିବା ଭ୍ରମ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ଦୂର ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ମେଘାଓଲ ସିଏଏ ନାଗରିକତା ସଂଶୋଧନ ଆଇନ୍ର ଭୁଲ ବୁଝାମଣାକୁ କେନ୍ଦ୍ର କରି ସମ୍ପ୍ରତି ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ବିରୋଧକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜୁନରାମ ମେଘାୱଲ କହିଛନ୍ତି ଯେ ଏହି ଆଇନ୍କୁ ନେଇ କେନ୍ଦ୍ର କରି ଦେଶର ମୁସଲମାନମାନଙ୍କ ସହ ଅନ୍ୟ ନାଗରିକମାନେ ଆଦୌ ବ୍ୟସ୍ତ ହେବା ଠିକ୍ ନୁହେଁ ତେବେ ଦେଶର କୌଣସି ନାଗରିକ କଂଗ୍ରେସ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ସମେତ କେତେକ ଧାର୍ମିକ ସଂଗଠନଗୁଡ଼ିକ ମଧ୍ୟ ଏହି ଆଇନ୍କୁ ନେଇ ସରକାରଙ୍କ ବିରୁଦ୍ଧରେ ବିଭ୍ରାନ୍ତିକର ତଥ୍ୟ ଦେବା ଆଦୌ ସମିଚୀନ ନୁହେଁ ବୋଲି ଗତାକାଲି କୋଚିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଘୋଧିତ କରି ଶ୍ରୀ ମେଘ୍ୱାଲ ଏହା କହିଛନ୍ତି ଆସାମ ସିଏମ୍ ଚାହା ବଗିଚାରେ କାର୍ଯ୍ୟରତ ଶ୍ରମିକ ଗୋଷୀମାନଙ୍କର ଜମି ସୁରକ୍ଷିତ ରହିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସେମାନଙ୍କୁ ଆଶ୍ୱାସନ ଦେଇଛନ୍ତି ଆସାମର ଜୋରହାଟ କିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ସୋନୱାଲ କହିଛନ୍ତି ଯେ ସ୍ଥାନୀୟ ଲୋକମାନଙ୍କର ସ୍ୱାର୍ଥର ସୁରକ୍ଷା ଦିଗରେ ତାଙ୍କ ସରକାର ବଦ୍ଧ ପରିକର ରାଜ୍ୟର ଲୋକମାନଙ୍କର ସୁରକ୍ଷା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ତାଙ୍କ ସରକାର କାର୍ଯ୍ୟଭାର ଗ୍ରହଣ କରିବା ଦିନରୁ ହିଁ ଗୁରୁତ୍ୱାରୋପ କରି ଆସୁଛନ୍ତି ରାଜ୍ୟର ଲୋକମାନଙ୍କର ଜମି ଅଧିକାରକୁ ସୁରକ୍ଷା ଦେବା ନିମନ୍ତେ ତାଙ୍କ ସରକାର ଏକ ଭୂ ସମ୍ପତ୍ତି ନୀତି ନିର୍ଦ୍ଧାରଣ କରିଛନ୍ତି ତେବେ ଚାହା ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କର ଜମିକୁ ଅନ୍ୟ କାହାକୁ ବିକ୍ରି କରିଦେବା ନେଇ ସେମାନେ ଆଦୌ ଭୟଭୀତ ନ ହେବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଏମ୍ଇଏ ଅଷ୍ଟ୍ରିଆ ଅଷ୍ଟ୍ରିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ମୁଖ୍ୟାଳୟକୁ ଫେରାଇ ଆଣିବା ସମ୍ପର୍କୀତ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ନୂଆଦିଲ୍ଲୀ କହିଛି ରାଷ୍ଟ୍ରଦୃତଙ୍କୁ ଫେରାଇ ଆଣିବା ସମ୍ପର୍କରେ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ବିଦେଶ ମନ୍ତ୍ରଶାଳୟ ମୁଖପାତ୍ର ରବିଶ କୁମାର ଖଣ୍ଡନ କରିବା ସହିତ ଏହା ମିଥ୍ୟା ତଥ୍ୟ ଉପରେ ପର୍ଯ୍ୟବେସିତ ବୋଲି କହିଛନ୍ତି ଏ ନେଇ ଗଣମାଧ୍ୟମକୁ କୌଣସି ସ୍ୱଚନା ଦିଆଯାଇ ନ ଥିବା ସେ ସ୍ୱଷ୍ଟ କରିଛନ୍ତି ତେବେ ମନ୍ତ୍ରଣାଳୟରୁ ସୂଚନା ମିଳିଥିବା ଏ ସମ୍ପର୍କୀତ ସମସ୍ତ ତଥ୍ୟ ମିଥ୍ୟା ଏବଂ ଅମୂଳକ ବୋଲି ସେ କହିଛନ୍ତି

ଦେଶର ଦକ୍ଷିଣ ପଣ୍ଢିମାଞ୍ଚଳ ସହରରେ ଥିବା ଏକ ଯାଞ୍ଚ ଘାଟି ନିକଟରେ ଏହି ଆକ୍ରମଣ କରାଯାଇଥିଲା

ଗତ ଦୂଇ ବର୍ଷ ମଧ୍ୟରେ ଏହା ସୋମାଲିଆରେ ଏକ ବଡ଼ ଧରଣର ଆକ୍ରମଣ ଘଟଣା ଥିଲା ସ୍ଚଚନା ଯୋଗ୍ୟ ଯେ ଗତ ଏକଦଶନ୍ଧିରୁ ଅଧିକ ସମୟ ହେବ ମୋଗାଡ଼ିଶୁ ଅଲ୍ ସବାବ ଦ୍ୱାରା ଆକ୍ରମଣର ଶିକାର ହୋଇଆସୁଛି

ବିଜେପି କମିଟି ରାଜସ୍ଥାନର କୋଟାରେ ନବଜାତକଙ୍କ ମୃତ୍ୟୁ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଜେପି ଏକ କମିଟି ଗଠନ କରିଛି ବିଜେପିର କାର୍ଯ୍ୟକାରୀ ସଭାପତି କ୍ଷେପି ନଡ୍ରା ଏହି କମିଟି ଗଠନ କରିଛନ୍ତି

ସେମାନେ ହସ୍କିଟାଲ୍ ପରିଦର୍ଶନ କରି ନବଜାତକଙ୍କ ମୃତ୍ୟୁ ସମ୍ପର୍କରେ ସବିଶେଷ ତଥ୍ୟ ଅନୁଧ୍ୟାନ କରିବେ ଏଥିରେ ଲୋକସଭା ସଦସ୍ୟ ଜାସ୍କକର ମିନା ଲକେଟ୍ ଚାଟାର୍ଜୀ ଭାରତୀ ପାୱାର ଏବଂ ରାଜ୍ୟସଭା ସଦସ୍ୟ କାନ୍ତା କାରଡମଙ୍କୁ ସାମିଲ କରାଯାଇଛି ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ଏହି କମିଟିକୁ କୁହାଯାଇଛି କୋଟାର ସାଂସଦ ତଥା ଲୋକସଭା ବାଚସ୍କତି ଓମ୍ ବିର୍ଲା ନବଜାତ ଶିଶୁଙ୍କ ମୃତ୍ୟୁ ଘଟଣା ନେଇ ଗତ ରବିବାର ଦିନ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାର ଏହି ସମ୍ଘେଦନଶୀଳ ପ୍ରସଙ୍ଗ ନେଇ ପଦକ୍ଷେପ ନେବାକୁ କହିଥିଲେ ଦିଲ୍ଲୀ ଇଲେକ୍ସନ୍ ଦିଲ୍ଲୀରେ ଆସନ୍ତା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ବିଜୟ କ୍କୁମାର ଦେବଙ୍କ ଅଧ୍ୟକ୍ଷତାରେ ଏକ ସମନ୍ଧୟ ବୈଠକ ଅନୁଷ୍ଠିତ ହୋଇଯାଇଛି ଆସନ୍ତା ବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ଏହାକୁ ଅବାଧ ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଦେବ କିଲ୍ଲା ନିର୍ବାଚନ ଅଧିକାରୀମାନଙ୍କ ସହ ଉପ ପୁଲିସ୍ କମିଶନରଙ୍କ ମଧ୍ୟରେ ସମନ୍ଧୟ ରକ୍ଷା କରିବା ଉପରେ ବୈଠକରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି ଦିଲ୍ଲୀରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ନିମନ୍ତେ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ସହ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବଳ ଏବଂ ହୋମ୍ଗାର୍ଡମାନଙ୍କର ମୁତ୍ୟନ ନେଇ ଶ୍ରୀ ଦେବ ପୁଲିସ୍ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି

ଗତ ରାତିରେ ଆକାଶବାଣୀର ଏକ ଟକ୍ ଶୋ'ରେ ଭାଗ ନେଇ ଏହି କାର୍ଯ୍ୟକ୍ରମର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିନାଶ ଯୋଶୀ କହିଛନ୍ତି ଏହି ପ୍ରତିଯୋଗୀତାରେ ପ୍ରଥମଥର ପାଇଁ ଲନ୍ ବଲ୍ ଓ ସାଇକେଳିଂକୁ ସାମିଲ କରାଯାଇଛି

ତେବେ ଉଦ୍ଘାଟନ ସମାରୋହ ଏବଂ ସମସ୍ତ ପ୍ରତିଯୋଗୀତାକୁ ଦେୟମୁକ୍ତ କରାଯାଇଛି

ଗତକାଲି ବାଙ୍ଗାଲୁରୁରେ ଅନୁଷ୍ଠିତ ଫାଇନାଲ୍ ପର୍ଯ୍ୟାୟରେ ପରୀକ୍ଷା ମ୍ବଳକ ଭାବେ ଅନ୍ୟ ଦ୍ରୁଇ ଜଣଙ୍କ ସହ ସେ ଯୋଗ୍ୟତା ହାସଲ କରିଛନ୍ତି ପୂର୍ବତନ ବିଶ୍ୱ ଚମ୍ପିଆନ୍ ଏବଂ ଏସୀୟ କ୍ରୀଡ଼ାର ପଦକ ବିଜେତା କ୍ରିଷ୍ଣା ଦୀର୍ଘ ଦିନ ପରେ ଏହି ବର୍ଗରେ ସାମିଲ ହୋଇଛନ୍ତି